ଏହି ଅବସରରେ କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ସାଂସଦ ଅପରାଜିତା ଷତ୍ରଙ୍ଙୀ ବସନ୍ତ ପଣ୍ଣା ସଂଗୀତା କୁମାରୀ ସିଂହଦେଓ ନୀତେଶ ଗଙ୍ଗଦେବ ଓ ବିଶ୍ୱେଶ୍ୱର ଟୁଡୁ ଉପସ୍ଥିତ ଥିଲେ

ତିନିଦିନ କାଳ ଜେରା କରି ବାପରେ ନାରାୟଣଙ୍ଙୁ ଗତକାଲି ପୁଲିସ କୋର୍ଟଚାଲାଣ କରିଛି

ତେବେ ରାଣୀହାଟ ହତ୍ୟାକାଣ୍ଡ ଘଟଣାରେ ତା'ର ସମ୍ମୂକ୍ତି ନେଇ ପୁଲିସ ଆବଶ୍ୟକ ତଥ୍ୟ ହାସଲ କରିପାରିନାହି

ଏହି ଅବସରରେ ସମସେ ସମ୍ୟଲପୁରୀ ବସ୍ତ ପରିଧାନ କରିଥିଲେ